ଏହି କ୍ରମରେ ଆକି ଟିକେଟ୍ରୁ ବଞ୍ଚତ ହୋଇଥିବା କକ୍ଷମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡ଼ିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି

ସେହିଭଳି ଢେଙ୍କାନାଳ ଜିଲ୍ଲାର ବରିଷ୍ ନେତା ତଥା ପୂର୍ବତନ ବିଧାୟକ ନବୀନ ନନ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି

ଏହି ମତାମତ ଆଧାରରେ ଇସ୍ତାହାର ପ୍ରସ୍ତୁତ ହେବ

ଏଥପାଇଁ ଆଜି ଘରେ ଘରେ ଭଳିକି ଭଳି ପଖାଳ ବ୍ୟଞ୍ଚନ ପ୍ରସ୍ତୁତ କରାଯାଇଥିବା ଦେଖାଯାଇଛି

ମାଲକାନଗିରି ସଦର ମହକୁମାରେ ଚାରିଦିନ ଧରି ଚାଲିଥିବା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା

ମାଲକାନଗିରି ସ୍ତିତ ମାଉଲି ମା ମନ୍ଦିର ଠାରେ ପହଞ୍ଞିବା ପରେ ଦୁଇଦିନ ସ୍ୱତନ୍ତ ରୀତିନୀତି ଅନୁଯାୟୀ ପୂଜା କରା ଯାଇଥିଲା

ନଦୀ ଓ ଜଳାଶୟରେ ଓଡ୍ରାପ୍ ଟିମ୍ ମୁତୟନ କରାଯିବ

ସୁରକ୍ଷିତ ଭାବେ ହୋଲି ଖେଳିବାକୁ ପୁଲିସ୍ କମିଶନର ସାଧାରଶ ଜନତାଙ୍କୁ ପରାମର୍ଶ ଦେଇଛନ୍ତି

ସେହିପରି ଅଂଶୁଘାତ ପାଇଁ ସବୁ ଡାକ୍ତରଖାନରେ ସ୍ୱତନ୍ତ ପ୍ରକୋଷ୍ ସହ ଆବଶ୍ୟକ ଔଷଧପତ୍ର ମହକୁଦ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜିଲ୍ଲା ଗ୍ରାମୀଶ ଜଳ ଓ ପରିମଳ ବିଭାଗ ଏବଂ ଜନସ୍ୱାସ୍ଥ୍ୟ ବିଭାଗକୁ ପାନୀୟ ଜଳ ସମସ୍ୟା ପ୍ରତି ସଜାଗ ରହିବାକୁ କୁହାଯାଇଛି